ମତଦାନ ଏପର୍ଯ୍ୟନ୍ତ ମୋଟାମୋଟି ଶାନ୍ତିପୂର୍ଷ ରହିଛି ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକରେ ମହିଳା ଓ ଯୁବକମାନେ ବହ୍ର ସଂଖ୍ୟାରେ ଧାଡ଼ିବାନ୍ଧି ଠିଆହୋଇଥିବାର ଦେଖିବାକୁ ମିଳିଛି

ପିଏମ୍ ଭୋଟ୍ ଅପିଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ବହ୍ର ସଂଖ୍ୟାରେ ଆସି ମତଦାନ କରିବାକ୍ ଭୋଟର୍ମାନଙ୍କ ନିବେଦନ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଏହି ଗଣତାନ୍ତିକ ପ୍ରକ୍ରିୟାକୁ ସଫଳ କରିବାପାଇଁ ସେମାନେ ପୂର୍୍ଣ ଉତ୍ସାହ ସହକାରେ ମତଦାନ କରନ୍ତୁ ରାଥୋଡ୍ ଭୋଟ୍ ଅପିଲ୍ ତଥ୍ୟ ଏବଂ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଥୋଡ୍ ଛତିଶଗଡ଼ର ମତଦାତାମାନଙ୍କୁ ବହୁ ସଂଖ୍ୟାରେ ଆସି ମତଦାନ କରିବାକୁ ନିବେଦନ କରିଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ସେମାନଙ୍କର ମତଦାନ ହେଉଛି ସେମାନଙ୍କର ସ୍ୱର ଯାହା ଛତିଶଗଡ଼ର ଭବିଷ୍ୟତ ନିର୍ଦ୍ଧାରଣ କରିବ

ରାଜନୈତିକ ଦଳଗୁଡ଼ିକର ନେତାମାନେ ଭୋଟର୍ମାନଙ୍କୁ ଆକୃଷ୍ଟ କରିବାପାଇଁ ନାନାମତେ ଉଦ୍ୟମ ଚଳାଇଛନ୍ତି

ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ଝାବୁଆ ଓ ରେଓ୍ବାଠାରେ ସାଧାରଣ ସଭାରେ ଉଦ୍ବୋଧନ ଦେବେ ମିକୋରାମ୍ରେ ବିକେପି ସଭାପତି ଅମିତ୍ ଶାହା ଓ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଆଜି ବିଭିନ୍ନ ସ୍ଥାନରେ ପ୍ରଚାର କରିବେ

ମଧ୍ୟପ୍ରଦୋର ଝାବୁଆଠାରେ ସେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ଏହା କହିଛନ୍ତି

ଗତକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିଲାବେଳେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଗୁରୁବାର ରହିଛି

ସମସ୍ତ ଭୋଟ୍ଗ୍ରହଣ କେନ୍ଦ୍ରରେ ସମସ୍ତ ପ୍ରକାରର ସର୍ବନିମ୍ନ ପ୍ରାଥମିକ ସୁବିଧାର ବ୍ୟବସ୍ଥା କରାଯାଇଛି ପଞ୍ଚାୟତ ନିର୍ବାଚନ ଅବାଧ ଓ ନିରପେକ୍ଷ ଭାବେ ହେବାକୁ ନିଶ୍ଚିତ କରିବାପାଇଁ ବରିଷ୍ଣ ସରକାରୀ ଅଫିସରମାନଙ୍କୁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି ଭୋଟ୍ଗ୍ରହଣର ଠିକ୍ ପରେ ପରେ ଭୋଟ୍ଗଣତି ହେବ

କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ଆଦାୟ ହୋଇପାରି ନ ଥିବା ଋଣର ପୁନର୍ବିନ୍ୟାସ ଲାଗି ଏକ ଯୋଜନା ଉପରେ ବିଚାର କରିବାପାଇଁ ବୋର୍ଡ଼ ପରାମର୍ଶ ଦେଇଛି ଗତ ସନ୍ଧ୍ୟାରେ ମୁମ୍ବାଇରେ ଅନୁଷ୍ଠିତ ଆର୍ବିଆଇ ବୋର୍ଡ଼ର ଏକ ବୈଠକରେ ରିଜର୍ଭ ବ୍ୟାଙ୍କ୍ର ଆର୍ଥକ ପର୍ଯ୍ୟବେକ୍ଷଣ ବୋର୍ଡ଼ ବ୍ୟାଙ୍କ୍ଗୁଡ଼ିକର ଅବସ୍ଥା ସମ୍ଭନ୍ଧୀୟ ବିଷୟଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରିବାକୁ ମଧ୍ୟ ନିଷ୍କଭି ନିଆଯାଇଛି ରିଜର୍ଭ ବ୍ୟାଙ୍କ୍ର ତୁରନ୍ତ ସୁଧାର ପଦକ୍ଷେପ ଢାଞ୍ଚା ଓ ଅର୍ଥନୈତିକ ପୁଞ୍ଜ ଡାଞ୍ଚା ଅଧୀନରେ ଏହା କରାଯିବ ପୁଞ୍ଜି ଢାଞ୍ଚା ବିଷୟ ଉପରେ ରିଜର୍ଭ ବ୍ୟାଙ୍କ ଏକ ବିଶେଷ ପ୍ୟାନେଲ୍ ଗଠନ କରିବ ରିକର୍ଭ ବ୍ୟାଙ୍କ୍ର ବଳକା ପୁଞ୍ଜି ରହିଲେ ଏହି ପ୍ୟାନେଲ୍ ତାହାର ଅଧ୍ୟୟନ କରି ତାହାକୁ ସରକାରଙ୍କ ପାଖକୁ ପଠାଯିବ କି ନାହିଁ ସେ ସଂକ୍ରାନ୍ତରେ ନିଷ୍କଭି ନେବ

ଏହାଦ୍ୱାରା ଅଧିକ ଅର୍ଥନୈତିକ ଅଭିବୃଦ୍ଧି ହାସଲ ସମ୍ଭବ ହେବ

ଗୁଳି ବିନିମୟ ଘଟଣାରେ ଦୂଇ ଜଣ ସେନା କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ନାଦିଗାମ୍ ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହିଥିବାର ସୂଚନା ମିଳିବା ପରେ ବଡ଼ି ଭୋରୁ ସେନାବାହିନୀ ପକ୍ଷରୁ ତଲାସୀ କାର୍ଯ୍ୟ ଆରମ୍ଭ କରାଯାଇଥିଲା ବୋଲି ସୁରକ୍ଷା ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି

ତାଙ୍କର ତିନି ଦିନ ଗସ୍ତ କାଳରେ ସେ ଭୁଟାନ୍ ବୈଦେଶିକ ସଚିବ ଆମ୍ବାସାଡ଼ର ସୋନମ୍ ସୋଙ୍ଗ୍ଙ୍କୁ ଭେଟିଥିଲେ ସେ ମଧ୍ୟ ଭୁଟାନ୍ ପ୍ରଧାନମନ୍ତ୍ରୀ ଲ୍ୟୋନ୍ଛେନ୍ ଡକ୍ଟର ଲୋଟେ ସେରିଙ୍ଗ୍ ଓ ବୈଦେଶିକ ମନ୍ତ୍ରୀ ଲ୍ୟୋନ୍ପୋ ଡକ୍କର ତାଣ୍ଡି ଦୋର୍ଜିଙ୍କୁ ସାକ୍ଷାତ୍ କରିଛନ୍ତି ବୈଦେଶିକ ସଚିବ ଭୁଟାନ୍ ରାଜା ଜିଗ୍ମେ ଖେସର୍ ନାମ୍ଗେଲ୍ ୱାଙ୍ଗ୍ଚୁକ୍ ଓ ଭୁଟାନ୍ର ଚତୁର୍ଥ ରାଜା ଜିଗ୍ମେ ସିଙ୍ଗେ ଓ୍ୱାଙ୍ଗ୍ଚୁକ୍ଙ୍କୁ ମଧ୍ୟ ଭେଟିଥିଲେ କଥାବାର୍ତ୍ତା ସମୟରେ ଭାରତ ଭୁଟାନ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦର୍ଶନ କରୁଥିବାର ବୈଦେଶିକ ସଚିବ ଜଣାଇଥିଲେ ଦୁଇ ପକ୍ଷ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ କଥାବାର୍ତ୍ତା ହୋଇଥିଲା ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ମତର ଆଦାନ ପ୍ରଦାନ ହୋଇଥିଲା

ୟୁପି ୱିମେନ୍ ଉତ୍ତର ପ୍ରଦେଶର ଲକ୍ଷ୍ବୌଠାରେ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନାରୀ ସଶକ୍ତୀକରଣ ସଙ୍କଳ୍ପ ଅଭିଯାନ ବା ମହିଳା ସଶକ୍ତୀକରଣ ଅଭିଯାନର ଶୁଭାରମ୍ଭ କରିବେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ମହିଳାମାନଙ୍କୁ ସଶକ୍ତ କରିବା ହେଉଛି ସେହି ଅଭିଯାନର ଉଦ୍ଦେଶ୍ୟ ଦୀର୍ଘ ଏକମାସ ଧରି ଚାଲିବାକୁ ଥିବା ଏହି ଅଭିଯାନନରେ ଶିକ୍ଷା ଆତ୍ମନିଯୁକ୍ତି ସ୍ୱାସ୍ଥ୍ୟ ସ୍ୱଚ୍ଚତା ପୁଷ୍ଟିକରଣ ଆଦି ବିଭିନ୍ନ ପ୍ରସଙ୍ଗକୁ ସାମିଲ୍ କରାଯାଇଛି ଏହି ଅଭିଯାନ ସମୟରେ ରାଜ୍ୟ ସରକାରଙ୍କ ମହିଳା ଅଧିକାରୀ ଏବଂ କର୍ମଚାରୀମାନେ ପ୍ରତ୍ୟେକ ଜିଲ୍ଲାର ନିଜ ବ୍ଲକ୍ ଅଧୀନସ୍ଥ ଗ୍ରାମଗୁଡ଼ିକରେ ଘର ଘର ବୁଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ମହିଳାମାନଙ୍କୁ ସ୍କଚନା ଓ ଶିକ୍ଷା ପ୍ରଦାନ କରିବେ

ଶ୍ରୀ ପାଲାନିସ୍ୱାମୀ ଗତକାଲି ଚେନ୍ନାଇଠାରେ ବରିଷ୍ଠ ମନ୍ତ୍ରୀ ଓ ଉଚ୍ଚ ପଦାଧିକାରୀଙ୍କ ସହ ପରିସ୍ଥିତିର ସମୀକ୍ଷା କରିଛନ୍ତି କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ ପାଇଁ ଏକ ହଜାର କୋଟି ଟଙ୍କା ମଞ୍ଜୁର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି

ମନ୍କୀ ବାତ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ବହୃ ଗୁରୁତ୍ୱପୂର୍୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରିଥା'ନ୍ତି

ଏଥି ନିମନ୍ତେ ବାମ୍ବୋଲିମ୍ ସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଚ୍ଚୀ ଷ୍ଟାଡିୟମ୍ଠାରେ ଉଦ୍ଘାଟନୀ ସମାରୋହ ଆୟୋଜନ କରାଯାଇଛି